ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି କଳା ଦିବସ ପାଳନ କଂଗ୍ରେସକୁ ସମାଲୋଚନା କରିବା ପାଇଁ ନ୍ରହେଁ ବରଂ କର୍ତ୍ରରିକାଳୀନ ପରିସ୍ଥିତି ସମୟରେ ଲୋକମାନେ ଭୋଗିଥିବା ଦ୍ୟୁଖଦୂର୍ଦ୍ଦଶା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ହେଉଛି ମୂଳ ଲକ୍ଷ୍ୟ

ଆସିଆନ୍ ମୌଳିକ ଢାଞ୍ଚା ପୁଞ୍ଜିନିବେଶ ବ୍ୟାଙ୍କ୍ର ତୂତୀୟ ବାର୍ଷିକ ଆଜି ମୁମ୍ବାଇରେ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ପୁଞ୍ଜିନିବେଶକୁ ସୁରକ୍ଷିତ ରଖିବା ପାଇଁ ପୁଞ୍ଜିନିବେଶକାରୀମାନେ ଅଭିବୃଦ୍ଧି ଅର୍ଥନୈତିକ ଓ ରାଜନୈତିକ ସ୍ଥିରତା ଏବଂ ସମର୍ଥନକାରୀ ନିୟନ୍ତକ ଡାଞ୍ଚା ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପୁଞ୍ଜିନିବେଶକାରୀମାନେ ବୃହତ୍ ଦେଶୀୟ ବଜାର କୁଶଳୀ ଶ୍ରମିକ ଉପଳହ୍ୱତା ଏବଂ ଉତ୍ତମ ଭୌତିକ ଡାଞ୍ଚାପ୍ରତି ଆକର୍ଷୀତ ହୋଇଥାନ୍ତି ଶ୍ରୀ ମୋଦି କହିଛନ୍ତି ଏହିସବୁ ମାନଦଶ୍ଚଗୁଡ଼ିକୁ ବିଚାରକୁ ନିଆଗଲେ ଭାରତର ସ୍ଥାନ ଯଥେଷ୍ଟ ଉପରେ ରହିଛି ସେ କହିଛନ୍ତି ଭାରତ ଏ ସବୁଠାରୁ କମ୍ ରାଜନୈତିକ ଅର୍ଥନୀତି ବିପଦ ରହିଛି ଏବଂ ବ୍ୟବସାୟ ପାଇଁ ସରକାର ନିୟମ ଓ ନିୟନ୍ତ୍ରଣ ପ୍ରକ୍ରିୟାକୁ ସରଳ କରିଛନ୍ତି ଏବଂ ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଆର୍ଥିକ ପରିସ୍ଥିତି ସମ୍ପର୍ଶ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ସମଷ୍ଟିଗତ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ବଦ୍ଧପରିକର ଅଛନ୍ତି ଏସିୟ ମୌଳିକ ଢାଞ୍ଚଳ ପୁଞ୍ଜିନିବେଶ ବ୍ୟାଙ୍କ୍ର ସୁଦ୍ଧ ହାର ଶସ୍ତା ଓ ନିରନ୍ତର ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି

ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅନୀଲ ଜୈନ୍ ଗଣତନ୍ତ୍ର ପାଇଁ କଳାଦିବସ ପାଳନ ଉପଲକ୍ଷେ ଜାମ୍ମରେ ଆଜି ପାର୍ଟିର କର୍ମୀ ଓ ନେତାମାନଙ୍କର ନେତୃତ୍ୱ ନେଇଥିଲେ

ସେ କହିଛନ୍ତି କ୍ଷମତାରେ ରହିବା ପାଇଁ କଂଗ୍ରେସ ନେତାମାନେ ଜାତୀୟ ସ୍ୱାର୍ଥକୁ ସଦାସର୍ବଦା ଜଳାଞ୍ଜଳୀ ଦେଇ ଆସିଛନ୍ତି

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥଓ୍ୱରଚନ୍ଦ ଗେହେଲଟ୍ ତାଙ୍କ ମନ୍ତ୍ରଣାଳୟର ଚାରିବର୍ଷର ସଫଳତା ବିଷୟରେ ସାୟାଦିକମାନଙ୍କୁ ସୂଚନା ଦେବାକୁ ଯାଇ କହିଛନ୍ତି ନୀତିଗତ ଭାବେ କେନ୍ଦ୍ର ସରକାର ଅନୁସ୍ଚୀତ ଜାତି ଓ ଜନକାତି ଉତ୍ପିଡ଼ନ ନିବାରଣ ଆଇନ୍କୁ ଜାରି ରଖିବାକୁ ନିଷ୍ପଭି ନେଇଛନ୍ତି ଏବଂ ଏଥିଲାଗି ଅଧ୍ୟାଦେଶ ଜାରି କରାଯିବ କିମ୍ବା ପାର୍ଲାମେଙ୍କରେ ଏହା ସପକ୍ଷରେ ସରକାର ପ୍ରସ୍ତାବ ଉପସ୍ଥାପନ କରିବେ କେଇ ମାସ ପୂର୍ବେ ସୁପ୍ରିମ୍କୋର୍ଟ ଏହି ଆଇନ୍ରେ ଥିବା ଆଗୁଆ ଜାମିନ ବ୍ୟବସ୍ଥା ଜାରି ରଖିବା ସଙ୍ଗେ ସଙ୍ଗେ ଅଭିଯୋଗ କ୍ଷେତ୍ରରେ ଆପଣାଛାଏଁ କାହାରିକୁ ଗିରଫ୍ କରାଯାଇପାରିବ ନାହିଁ ବୋଲି ରାୟ ଦେଇଥିଲେ ଏହି ରାୟ ବିରୁଦ୍ଧରେ ସରକାର ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି ସେ କହିଛନ୍ତି ସରକାର ସଂରକ୍ଷଣ ସପକ୍ଷରେ ଅଛନ୍ତି ଏବଂ ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ଶ୍ରୀ ଗେହେଲଟ୍ କହିଛନ୍ତି ନରେନ୍ଦ୍ର ମୋଦି ସରକାର ଅନୁସ୍ଚୀତ ଜାତି ଓ ଜନଜାତି ବର୍ଗର କର୍ମଚାରୀମାନଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ କାରି ରଖିବାକୁ ନିଷ୍ପଭି ନେଇଛନ୍ତି ଏବଂ ଏହାକୁ କାର୍ଯ୍ୟକାରି କରିବା ପାଇଁ ବିଭିନ୍ନ କେନ୍ଦ୍ରୀୟ ସରକାରୀ ବିଭାଗ ଓ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି

ସେଣ୍ଟର କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମିଳୁଥିବା ଓଭରଟାଇମ୍ ଭତ୍ତା ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି କେବଳ ଜର୍ତ୍ରିକାଳୀନ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଓଭରଟାଇମ୍ ଭତ୍ତା ପ୍ରଦାନ କାରି ରହିବ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଏହି ନିଷ୍କଭି ନିଆଯାଇଛି କର୍ମଚାରୀ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଜରୁରିକାଳୀନ ସେବା ଓ ଶିଳ୍ପକ୍ଷେତ୍ରଗୁଡ଼ିକରେ ନିଯୁକ୍ତ ଅପରେସନାଲ୍ ଷ୍ଟାଫ୍ମାନଙ୍କୁ ଓଭରଟାଇମ୍ ଦିଆଯାଉ ଏବଂ ବାକି ଅନ୍ୟମାନଙ୍କୁ ଓଭରଟାଇମ୍ ଦିଆନଯାଉ ବୋଲି ସପ୍ତମ ବେତନ କମିଶନ ଦେଇଥିବା ସୁପାରିଶକୁ କାର୍ଯ୍ୟକାରୀ କରାଯାଉ ବାୟୋମାଟ୍ରିକ୍ ଆଟେଣ୍ଡାଣ୍ଟ୍ ସହ ଓଭରଟାଇମ୍ ଭତ୍ତା ମଞ୍ଜୁରୀ ଲାଗି ସଂଯୋଗ କରିବାକୃ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଭାରତ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଶାଳୟ ବିଭାଗ ଏବଂ ମନ୍ତ୍ରଣାଳୟଗୁଡ଼ିକ ଅଧୀନରେ ଥିବା ବିଭିନ୍ନ ବିଭାଗଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ

ଏହି କାର୍ଯ୍ୟକ୍ରମ ଡିଡି ନ୍ୟୁଜ୍ ଓ ନରେନ୍ଦ୍ର ମୋଦି ଆପ୍ ଜରିଆରେ ଉପଲହ୍ଧ

ପ୍ରେଜ୍ ଆୱାର୍ଡ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ନିଶା ସେବନ ଦ୍ୱାରା ମଣିଷ ଗରିବ ହୋଇଥାଏ କାତୀୟ ନିରାପତ୍ତା ବିକାଶ ଓ ସାର୍ବଜନୀନ କଲ୍ୟାଣ ଲକ୍ଷ୍ୟ ନଷ୍ଟଭ୍ରଷ୍ଟ ହୋଇଥାଏ ମଦ୍ୟପାନ ଓ ନିଶା ଔଷଧ ସେବନ ନିବାରଣ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତି ଓ ଅନ୍ରଷ୍ଠାନଗ୍ରଡ଼ିକ୍ ଆକି ନ୍ତଆଦିଲ୍ଲୀରେ ଜାତୀୟ ପ୍ରରସ୍କାର ପ୍ରଦାନ କଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ମଦ୍ୟପାନ ମଣିଷକୁ ଧ୍ୱଂସ ଆଡ଼କୁ ନେଇଯାଏ ଅବୈଧ ନିଶାସେବନ ଦେଶ ପାଇଁ ଉଦ୍ବେଗର କାରଣ ଏବଂ ଏହା ମଣିଷକ୍ତ ବିଭିନ୍ନ ରୋଗରେ ପକାଇଥାଏ ଯ୍ରବ ପୀଢ଼ି ଓ ବିଦ୍ୟାଳୟରେ ପତ୍ରଥିବା ଛାତ୍ରମାନେ ଏହାଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥାନ୍ତି ନିଶା ଔଷଧ ସେବନ ସମସ୍ୟାର ସମାଧାନ କେବଳ ସଚେତନତା ନିବାରଣ ପ୍ରୋହାହନ ଓ ସମର୍ଥନ ଉଦ୍ୟମ ଦ୍ୱାରା ସମ୍ଭବ ହୋଇପାରିବ ରାଷ୍ଟ୍ରପତି କହିଛନ୍ତି ପିତାମାତାମାନେ ଶିକ୍ଷକମାନେ ଡାକ୍ତର ଓ ସ୍ୱଚ୍ଛାସେବୀ ସଂଗଠନଗୁଡ଼ିକ ଚିକିତ୍ସା ଏବଂ ଥଇଥାନ ଉଦ୍ୟମ ସହ ଅଙ୍ଗାଙ୍ଗୀଭାବେ କଡିତ ହେବାର ଆବଶ୍ୟକତା ରହିଛି ସେ କହିଛନ୍ତି ସୀମାନ୍ତ ଅଞ୍ଚଳରେ ନିଶା ଚୋରା କାରବାର ଓ ନିଶା ଔଷଧ ସେବନ ସନ୍ତାସବାଦର ମୂଳ କାରଣ ଓ ଏହା ଦ୍ୱାରା ରାଜନୈତିକ ଅସ୍ଥିରତା ସୃଷ୍ଟି ହେଉଛି ପଞ୍ଜାବ ଓ ମଣିପ୍ରର ଭଳି ସୀମାନ୍ତ ରାଜ୍ୟଗ୍ରଡ଼ିକରେ ଅଧିକ ସତର୍କତା ରହିବା ପାଇଁ ଶ୍ରୀ କୋବିନ୍ଦ ପରାମର୍ଶ ଦେଇଛନ୍ତି ଏହି ଅବସରରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥଓ୍ୱରଚନ୍ଦ ଗେହେଲଟ୍ କହିଛନ୍ତି ଗତ ଚାରି ବର୍ଷ ଭିତରେ ଚାଢ଼େ ଚାରି ଲକ୍ଷ ଲୋକକୁ ନିଶା ସେବନ ମୁକ୍ତ କରାଯାଇଛି ପାସ୍ପୋର୍ଟ ସେବା ଆକି ପାସ୍ପୋର୍ଟ ସେବା ଦିବସ ଉପଳକ୍ଷେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନ୍ନଆଦିଲ୍ଲୀରେ ମୋବାଇଲ୍ ପାସ୍ପୋର୍ଟ ଆପ୍ର ଶୁଭାରୟ କରିଛନ୍ତି ଶ୍ରୀମତୀ ସ୍ୱରାଜ କହିଛନ୍ତି ପାସ୍ପୋର୍ଟ ସେବା ଆପ୍ ଜରିଆରେ ଦେଶର ଯେକୌଣସି ଅଞ୍ଚଳରୁ ଲୋକମାନେ ପାସ୍ପୋର୍ଟ ପାଇଁ ଆବେଦନ କରିପାରିବେ ଆବେଦନକାରୀ ଦେଇଥିବା ଠିକଣା ଅନୁଯାୟୀ ପୁଲିସ୍ ଯାଞ୍ଚ କରାଯିବ ଏବଂ ସେହି ଠିକଶାକୁ ପାସ୍ପୋର୍ଟ ପଠାଇ ଦିଆଯିବ